ରୁଷ ସହ ମିଶି ନବିକରଣର ବିକାଶ ଲାଗି ଏକ ଅନ୍ଲାଇନ୍ ମଞ୍ଚର ଶୁଭାରମ୍ଭ କରିଛନ୍ତି

ମିଳିତ ନବିକରଣର ବିକାଶ ପାଇଁ ଏହା ଏକ ଅନ୍ଲାଇନ୍ ମଞ୍ଚ ଭାରତ ଓ ରୁଷ ଷ୍ଟାର୍ଟ୍ଅପ୍ଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ଏହା ହ୍ରାସ କରିବ ଶ୍ରୀ ମୋଦୀ ଆଜି ପୂର୍ବ ଅର୍ଥନୈତିକ ଫୋରମ୍ରେ ଭାରତୀୟ ବ୍ୟବସାୟିକ ପାଭିଲିୟନ୍କୁ ଗସ୍ତ କରିଥିଲେ ପରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ କିଗୋରେ କାନୋ ଜୁଡୋ ଟୁର୍ଷ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ ପ୍ରର୍ବ ଅର୍ଥନୈତିକ ଫୋରମ୍ର ଏହା ଏକ ମୁଖ୍ୟ କ୍ରୀଡ଼ା କାର୍ଯ୍ୟକ୍ରମ ଥିଲା ରୂଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ତାଙ୍କ ସହ ଥିଲେ ରୁଷ ରାଷ୍ଟ୍ରପତି ଓ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜେ ଆବେଙ୍କ ପୂଷପୋଷକତାରେ ପ୍ରତିବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ

ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍ର ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେଇଥିଲେ

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ଏହାର ଆକୁଇଷ୍ଟ ନୀତି ଅନୁସାରେ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କ ଓ ସହଯୋଗ ବୃଦ୍ଧି କରୁଛି

ଶ୍ରୀ ମୋଦୀ କହିଛନ୍ତି ଏହା ମଧ୍ୟ ଆମର ଅର୍ଥନୈତିକ କୂଟନୀତିକୁ ଏକ ନୂଆ ଦିଗ୍ଦର୍ଶନ ଯୋଗାଇବ ନବଭାରତ ଭିଜନ ବିଷୟରେ କହିବାକୁ ଯାଇ ସେ 'ସବ୍ କା ସାଥ୍ ସବ୍ କା ବିକାଶ' ବିଷୟ ଉଲ୍ଲେଖ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବ ଅର୍ଥନୈତିକ ଫୋରମ୍ ଫାର୍ ଇଷ୍ଟରେ ମାନବିୟ କଲ୍ୟାଣ ପାଇଁ ଉଦ୍ୟମକୁ କେବଳ ମଜବୁତ କରିବ ତାହା ନୁହେଁ ଏହା ସମଗ୍ର ମାନବଜାତି ପାଇଁ ସହାୟକ ହେବ ସେ କହିଛନ୍ତି ଭାରତ ଓ ଫାର୍ ଇଷ୍ଟ ମଧ୍ୟରେ ସମ୍ପର୍କ ପୁରାତନ ସମୟରୁ ରହିଛି ବ୍ଲାଦିବୋସ୍ତକରେ ବାଶିଙ୍ଗ୍ୟ ଦୃତାବାସ ଖୋଲିବାରେ ଭାରତ ପ୍ରଥମ ଦେଶ ହୋଇଛି ଶ୍ରୀ ମୋଦୀ କହିଛନ୍ତି ପୂର୍ବ ଅର୍ଥନୈତିକ ଫୋରମ୍ର ବିଭିନ୍ନ କାର୍ଯ୍ୟକଳାପରେ ଭାରତ ସକ୍ରିୟତାର ସହ ଅଂଶଗ୍ରହଣ କରି ଆସୁଛି ରୁଷକୁ ତାଙ୍କର ତିନି ଦିନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ପିଏମ୍ ଟକସ୍ ବ୍ଲାଦିବୋସ୍ତକରେ ପୂର୍ବ ଅର୍ଥନୈତିକ ଫୋରମ୍ ଶିଖର ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଛନ୍ତି କଥାବାର୍ତ୍ତା ସମୟରେ ଉଭୟ ନେତା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ସମାନ ମତାମତ ପ୍ରକାଶ କରିଥିଲେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନିରାପଦ ଓ ସମୃଦ୍ଧ କରିବା ଲାଗି ଏହାକୁ ମୁକ୍ତ ରଖିବାକୁ ଉଭୟ ଦେଶ ଆହ୍ୱାନ ଦେଇଛନ୍ତି ଆସନ୍ତା ଡିସେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବାର୍ଷିକ ଦ୍ୱିପକ୍ଷିୟ ଶିଖର ବୈଠକ ପୂର୍ବରୁ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବୈଠକ କରାଯିବାକୁ ଉଭୟ ନେତା ନିଷ୍ପଭି ନେଇଛନ୍ତି ଆଫ୍ରିକୀୟ ଦେଶଗୁଡ଼ିକ ସହ ତ୍ରିପକ୍ଷିୟ ସମ୍ପର୍କ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି ଭାରତ ଜାପାନ୍ ଓ ଆମେରିକା ମଧ୍ୟରେ ତ୍ରିପକ୍ଷିୟ ବୈଠକ କାରି ରଖିବା ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର୍ ବିନ୍ ମହଜ୍ମଦ୍ଙ୍କୁ ସାକ୍ଷାତ କରି ତାଙ୍କ ସହ ବାଣିଜ୍ୟ ବିଷୟରେ କଥାବାର୍ତ୍ତା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଭାରତରୁ ଅଧିକ ସାମଗ୍ରୀ ଓ ସେବା ଆମଦାନି କରି ବାଣିଜ୍ୟ ସନ୍ତୁଳନତା ବଜାୟ ରଖିବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ପ୍ରଧାନମନ୍ତ୍ରୀ ଜାକିର୍ ନାଏକଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଉହ୍ଚାପନ କରିଥିଲେ ଶ୍ରୀ ମୋଦୀ ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ତମାଗିନ୍ ବାଟୁଲ୍ଗାଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ଚଳିତ ମାସରେ ସେ ଭାରତ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକରେ କଥାବାର୍ତ୍ତା କରିଥିଲେ

ସିବିଆଇ ହାଜତରେ ତାଙ୍କର ଦୁଇଦିନ ରହଣୀ ସମୟ ସମ୍ପୂର୍ଣ୍ଣ ହୋଇଯିବା ପରେ ଆଜି ତାଙ୍କୁ କୋର୍ଟ୍ରେ ହାଜର କରାଯାଇଥିଲା ଶୁଣାଣି ସମୟରେ ଶ୍ରୀ ଚିଦାୟରମ୍ଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯିବା ଲାଗି ସିବିଆଇ ଦାବି କରିଥିଲା ପୂର୍ବରୁ ଦିନବେଳେ ସୁପ୍ରିମ୍କୋର୍ଟ୍ ତାଙ୍କର ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ୍ କହିଥିଲେ ଅଭିଯୁକ୍ତଙ୍କୁ ଏକ ଅଧିକାର ସ୍ୱରୂପ ଆଗୁଆ ଜାମିନ୍ ପ୍ରଦାନ କରାଯିବ ନାହିଁ ଜଷ୍ଟିସ୍ ଆର୍ ଭାନୁମତୀ ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଆଗୁଆ ଜାମିନ୍ ପ୍ରଦାନ କରିବାକୁ ଏହା ଏକ ଯଥାର୍ଥ ମାମଲା ନୁହେଁ ବର୍ଭମାନ ସମୟରେ ଜାମିନ୍ ପ୍ରଦାନ କଲେ ତାହା ତଦନ୍ତରେ ବାଧାସୃଷ୍ଟି କରିବ ବୋଲି ଖଣ୍ଡପୀଠ କହିଛନ୍ତି

ଶିକ୍ଷାକ୍ଷେତ୍ରରେ ଉଲ୍ଲ୍ଖେନୀୟ ଅବଦାନ କରିଥିବା ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଚରିତ୍ର ଗଠନର ଭିତ୍ତିଭୂମି ବିଦ୍ୟାଳୟରୁ ଆରମ୍ଭ ହୋଇଥାଏ ସେ କହିଛନ୍ତି ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଲାଗି ପିତାମାତା ସଦୂଶ ଶିକ୍ଷକମାନେ ସେମାନଙ୍କର ମୌଳିକ ଦାୟିତ୍ୱଗୁଡ଼ିକୁ ହୂଦୟଙ୍ଗମ କରିବାକୁ ସେ ପରାମର୍ଶ ଦେଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କେବଳ କଣେ ମହାନ ଦାର୍ଶନୀକ ଓ କ୍ରଟନୈତିଜ୍ଞ ନ ଥିଲେ ସେ ମଧ୍ୟ ଜଣେ ବିଶିଷ୍ଟ ଲେଖକ ଓ ଅସାଧାରଣ ଶିକ୍ଷକ ଥିଲେ ନାଇଡୁ ଟିଚ୍ଚର୍ସ ଦିଲ୍ଲୀ ତାମିଲ୍ ଶିକ୍ଷାସଂଘ ସ୍କୁଲ୍ଗୁଡ଼ିକରୁ ଶିକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଛାତ୍ରଛାତ୍ରୀମାନଙ୍କୁ ସାମଗ୍ରୀକ ଶିକ୍ଷା ପ୍ରଦାନ ପାଇଁ ଆହ୍ବାନ ଦେଇଛନ୍ତି ଶିକ୍ଷକମାନଙ୍କୁ କାତୀୟ ବିକାଶର ସ୍ଥପତି ଭାବେ ବର୍ଷ୍ଣନା କରି ପିଲାମାନଙ୍କ ମଧ୍ୟରେ ଗଣତନ୍ତ୍ର ସମାନତା ସ୍ୱାଧୀନତା ନ୍ୟାୟ ଧର୍ମନିରପେକ୍ଷତା ଅନ୍ୟମାନଙ୍କ ପ୍ରତି ସମ୍ଭେଦନଶୀଳତା ଓ ସମସ୍ତଙ୍କ ପ୍ରତି ସମ୍ମାନର ମନୋଭାବ ଉଦ୍ରେକ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷନ୍ଙ୍କ ଜୟନ୍ତୀକୁ ଗୁର୍ଦଦବସ ଭାବେ ପାଳନ କରାଯାଇଥାଏ ଜିତେନ୍ଦ୍ର ସିଂହ ସିବିଆଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଏହି କିଛି ବର୍ଷ ମଧ୍ୟରେ ସିବିଆଇ ତାର ବିଶ୍ୱସନୀୟତା ଫେରିପାଇଛି ଓ ଅପରାଧ ମାମଲାଗୁଡ଼ିକର ତଦନ୍ତରେ ଦୃଷ୍ଟାନ୍ତମଳକ କାର୍ଯ୍ୟ କରିଛି ନୂଆଦିଲ୍ଲୀରେ ସାଇବର ଅପରାଧ ତଦନ୍ତ ଓ ଫୋରେନ୍ସିକ୍ ସଂକ୍ରାନ୍ତ ପ୍ରଥମ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ସିଂହ କହିଛନ୍ତି ଏପରିକି ଦେଶର ଦୂରଦ୍ରରାନ୍ତ ଅଞ୍ଚଳର ଲୋକମାନଙ୍କ ମନରେ ସିବିଆଇ ପ୍ରତି ଆସ୍ଥା ବୂଦ୍ଧି ପାଇଛି ସେ କହିଛନ୍ତି ଦେଶ ଏବେବି ଏକ ଉନ୍ନତ ଦେଶ ଦିଗରେ ଅଗ୍ରସର ହେଉଛି ଓ ସିବିଆଇ ଭଳି ସଂସ୍ଥାଗୁଡ଼ିକ ଭାରତୀୟ ଗଣତନ୍ତ୍ର ପାଇଁ ଗୌରବ ଆଣିଦେଇଛନ୍ତି ଗରମେଣ୍ଟ ପେନ୍ସନର୍ସ କର୍ମଚାରୀ ସର୍ବସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ପେନ୍ସନ୍ଭୋଗୀମାନଙ୍କର ସମସ୍ୟାର ଠିକ୍ ସମୟରେ ସମାଧାନ କରାଯିବାକୁ ପ୍ରତିଶ୍ରତି ଦେଇଛନ୍ତି ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏକ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ସେ କହିଛନ୍ତି ପେନ୍ସନ୍ଭୋଗୀମାନଙ୍କର ଦାବିଗୁଡ଼ିକ ସଂକ୍ରାନ୍ତରେ ସରକାର ଅବଗତ ଅଛନ୍ତି ଓ ଖୁବ୍ ଶୀଘ୍ର ସେଗୁଡ଼ିକର ସମାଧାନ କରାଯିବ ପେନ୍ସନ୍ଭୋଗୀମାନଙ୍କ କ୍ଷେତ୍ରରେ ସର୍ବାଧିକ ଡିଜିଟାଇଜେସନ୍ ପ୍ରତି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସରକାର ପେନ୍ସନ୍ ଅଦାଳତଗୁଡ଼ିକର ଆରମ୍ଭ କରିଛନ୍ତି ଯେଉଁଗୁଡ଼ିକ ଭିଡ଼ିଓ କନ୍ଫରେନ୍ଦିଂ ଓ ପୋର୍ଟାଲ୍ ମାଧ୍ୟମରେ କାର୍ଯ୍ୟ କର୍ରଛି ଡବ୍ଲ୍ୟୁସିଡି ଆୱାର୍ଡ୍ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ବତି ଇରାନୀ 'ବେଟି ବଚାଓ ବେଟି ପଢ଼ାଓ' ଯୋଜନା ସଫଳତାର ସହ ଲାଗୁ କରିଥିବା ରାଜ୍ୟ ଓ କିଲ୍ଲାଗୁଡ଼ିକୁ ସମ୍ମାନୀତ କରିବେ ଆସନ୍ତାକାଲି ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସ୍କିଲ୍ ଆୱାର୍ସ୍ ସରକାର ବିଭିନ୍ନ କ୍ଷେତ୍ରର ତାଲିମ୍ଦାତାମାନଙ୍କୁ ସମ୍ମାନୀତ କରିବା ପାଇଁ ଆକି କୌଶଳାଚାର୍ଯ୍ୟ ପ୍ରରସ୍କାରମାନ ପ୍ରଦାନ କରିଛନ୍ତି

ସ୍କିଲ୍ ଇଷ୍ଡିଆ ମିଶନ୍ରେ ଯୋଗ ଦେବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ହେଉଛି ଏହି ପୁରସ୍କାରର ମ୍ବଳଲକ୍ଷ୍ୟ

ଏହି ଅବସରରେ ଉଦ୍ବୋଧନ ଦେଇ ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଶ୍ଚେ କହିଛନ୍ତି କୌଶଳାଚାର୍ଯ୍ୟ ପୁରସ୍କାର ପ୍ରତିବର୍ଷ ତାଲିମ୍ଦାତାମାନଙ୍କୁ ପ୍ରଦାନ କରାଯିବ

ରାଫେଲ ନଦାଲ୍ ସେମିଫାଇନାଲ୍ରେ ଇଟାଲିର ମାଟିଓ ବେରେଟିନିଙ୍କୁ ଭେଟିବେ ପୁରୁଷ ବିଭାଗରେ ରାଫେଲ୍ ନଦାଲ୍ ଏକମାତ୍ର ବଡ଼ ଖେଳାଳିଭାବେ ତିଷ୍ଠି ରହିଛନ୍ତି

ଇତିମଧ୍ୟରେ କାନାଡ଼ାର ତର୍ଣ ପ୍ରତିଯୋଗୀ ବାୟାଙ୍କା ଏଣ୍ଡିସ୍କ ୟୁଏସ୍ ଓପନ୍ର ସର୍ବକନିଷ୍ଠ ଖେଳାଳି ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି